ଚାଷୀମାନେ ଆତ୍ମହତ୍ୟା କରୁଥିବା ମଧ୍ୟ ଶ୍ରୀ ସାଲୁଜା ଅଭିଯୋଗ କରିଛନ୍ତି

ଆସନ୍ତା ଚାରି ପାଞ୍ଚଦିନ ପାର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

ଭିଜିଲାନ୍ୱର କଟକ ସେଲ୍ ଦ୍ୱାରା ଏହି ଚତ୍ଉ କରାଯାଇଛି

ଦିଗପହ ଅବସ୍ସାପିତ କଣେ ମହିଳା ବନରକ୍ଷୀ ଦିଗପହଖି ରେଞ୍ଚର ଶ୍ରୀ ପାଣିଗ୍ରାହୀ ଓ ବ୍ରହ୍କପୁର ଡିଏଫ୍ଓ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ଯୌନ ନିର୍ଯାତନା ଅଭିଯୋଗ ରହିଥିବା ନେଇ ମଧ୍ୟ ତଦନ୍ତ ଚାଲିଛି

ଗତରାତିରେ ଜିଲ୍ଲାର ତେକ୍କୋଲୋଇ ଗ୍ରାମରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନୂଆଗାଁ ଗ୍ରାମରେ ଅନ୍ୟ ଜଣେ ମହିଳାଙ୍କୁ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ପୁଲିସ୍ ମୃତଦେହ ବ୍ୟବଛେଦ କରିବା ସହ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି

ବାଇକ୍ ସହ ଟ୍ରକ୍ ଧକ୍କ ହେବା ଫରେ ଏହି ଦୁର୍ଘଟଣା ଘଟିଥିଲା

ଏହି ଅଦାଲତରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ପେନ୍ସନ୍ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ସୁଧାଂଶୁ ଶେଖର ଭୂୟାଁ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି କିଲ୍ଲା ଶିକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ